ଓଡ଼ିଶାରେ ଗୁଜୁରାଟ୍ ମୁଖ୍ୟମନ୍ତୀ ବିଜୟ ର୍ପାଣୀ

ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଅନେକ ସ୍ଚାନରେ ପ୍ରବଳ ବର୍ଷା ଲାଗିରହିଛି

ପାରସ୍ୱରିକ ସଦ୍ଭାବକୁ ଧେୟ କରି ଆଗେଇବାକୁ ରାକ୍ୟପାଳ ଆହ୍ବାନ ଦେଇଛନ୍ତି

ଏହି ଅବସରରେ ଏକ ସ୍ୱାଭିମାନ ଶୋଭାଯାତ୍ରା ବାରିପଦା ସହର ପରିକ୍ରମା କରିଥିଲା

ଏଠାରେ ଏକ ସାମ୍ଘାଦିକ ସମ୍ମିଳନୀରେ ଶ୍ରୀ ର୍ ପାଣୀ କଂଗ୍ରେସ ଓ ରାହୁଲ ଗାଧିଙ୍ଙୁ କଡ଼ା ସମାଲୋଚନା କରିଛନ୍ତି